ଦୁଇ ଦେଶ ଦ୍ୱିପକ୍ଷୀୟ ଅର୍ଥନୈତିକ ସମ୍ପର୍କରେ ଉନ୍ତି ଆଣିବେ

ପିଏମ୍ ସାଉଦି କ୍ରାଉନ୍ ପ୍ରିନ୍ସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମ ଓ ସନ୍ତାସବାଦକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ଉପରେ ଚାପ ବୃଦ୍ଧି କରିବାକୁ ପରସ୍କରକୁ ସହଯୋଗ କରିବାପାଇଁ ଭାରତ ଓ ସାଉଦି ଆରବ ଏକମତ ହୋଇଛନ୍ତି ସାଉଦି ଆରବ ଯୁବରାଜ ମହମ୍ମଦ ବିନ୍ ସଲ୍ମନ୍ ବିନ୍ ଅବଦୁଲ୍ ଅଜିଜ୍ ଅଲସୌଦ୍ଙ୍କ ସହ ନୂଆଦିଲ୍ଲୀରେ କଥାବାର୍ତ୍ତା ପରେ ଏକ ପ୍ରେସ୍ ବିବୃଭିରେ ଶ୍ରୀ ମୋଦି କହିଛନ୍ତି ପୁଲ୍ଓ୍ୱାମା ସନ୍ତସବାଦୀ ଆକ୍ରମଣରୁ ସନ୍ତାସବାଦ ଏକ ବଡ଼ ବିପଦ ଓ ଏହା ସମଗ୍ର ମାନବ ଜାତିର କ୍ଷତିସାଧନ କରିବ ବୋଲି ସ୍ୱଷ୍ଟ ହୋଇଯାଇଛି ଶ୍ରୀ ମୋଦି କହିଛନ୍ତି ସନ୍ତାସବାଦ ଓ ସନ୍ତାସବାଦୀ ମୌଳିକ ଡାଞ୍ଚାକୁ ସମ୍ପର୍ଣ୍ଣ ନଷ୍ଟ କରାଯିବା ଅପରିହାର୍ଯ୍ୟ ହୋଇପଡ଼ିଛି ଓ ଯେଉଁମାନେ ଏହାକୁ ସାହାଯ୍ୟ ସମର୍ଥନ କରୁଛନ୍ତି ସେମାନଙ୍କୁ ଦଣ୍ଡିତ କରାଯିବା ଆବଶ୍ୟକ ସେ କହିଛନ୍ତି ସାଉଦି ଆରବ ଭାରତର ଏକ ଘନିଷ୍ଠ ଭାଗିଦାର ରାଷ୍ଟ୍ର ଶ୍ରୀ ମୋଦି କହିଛନ୍ତି ସନ୍ତାସବାଦର ଦମନ ଓ ସାମୁଦ୍ରିକ ତଥା ସାଇବର୍ ନିରାପତ୍ତା କ୍ଷେତ୍ରରେ ପରସ୍କରର ସହଯୋଗ କରିବାକୁ ଦୁଇ ଦେଶ ଏକମତ ହୋଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଓ ସାଉଦି ଆରବ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବେ ଓ ଅର୍ଥନୈତିକ ସମ୍ପର୍କରେ ଉନ୍ନତି ଆଶିବେ ସାଉଦି ଆରବ ଯୁବରାଜ ତାଙ୍କ ପ୍ରେସ୍ ବିବୃଭିରେ କହିଛନ୍ତି ଉଭୟ ଦେଶ ସଂସ୍କୃତି ଓ କୃଷି ସମେତ ଅନେକ କ୍ଷେତ୍ରରେ ପରସ୍କରର ସହଯୋଗ କରିପାରିବେ ସେ କହିଛନ୍ତି ସନ୍ତାସବାଦ ବିରୁଦ୍ଧରେ ଭାରତର ସଂଗ୍ରାମରେ ତାଙ୍କ ଦେଶ ସମ୍ପର୍ଶ୍ଣ ସହଯୋଗ କରିବ

ଦୁଇ ଦେଶର ସରକାରୀ ପ୍ରସାରଣ ସଂସ୍ଥା ମଧ୍ୟରେ ଅଡ଼ିଓ ଭିଜୁଆଲ୍ କାର୍ଯ୍ୟକ୍ରମଗୁଡ଼ିକର ଆଦାନ ପ୍ରଦାନ ହେବ ସାଉଦି ଯୁବରାଜ ଆକି ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ଙ୍କୁ ସାକ୍ଷାତ୍ କରିବେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସାଉଦି ଆରବ ଯୁବରାଜଙ୍କୁ ଭେଟିଛନ୍ତି ଦୁଇ ନେତା ବାଣିଜ୍ୟ ପୁଞ୍ଜିନିବେଶ ପ୍ରତିରକ୍ଷା ନିରାପତ୍ତା ଓ ଆଞ୍ଚଳିକ ସହଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧିପାଇଁ ଆଲୋଚନା କରିଛନ୍ତି ପିଏମ୍ ଇଣ୍ଟର୍ଭ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସୀମା ସେପଟରୁ ହେଉଥିବା ସନ୍ତାସବାଦୀ ଆକ୍ରମଣର ଭାରତ ସର୍ବଦା ଶିକାର ହୋଇଆସୁଛି ସନ୍ତାସବାଦୀକୁ ଅନ୍ୟମାନଙ୍କ ବିରୁଦ୍ଧରେ ପ୍ରୟୋଗ କରିବାକୁ ବନ୍ଦ୍ କରିବା ଓ ସନ୍ତାସବାଦୀ ମୌଳିକ ଡାଞ୍ଚାଗୁଡ଼ିକୁ ନଷ୍ଟ କରିବା ତଥା ସନ୍ତାସବାଦୀ ସଙ୍ଗଠନଗୁଡ଼ିକୁ ପାଣ୍ଢିଯୋଗାଣ ବନ୍ଦ୍ କରିବାକୁ ସେ ସମସ୍ତ ଦେଶକୁ ଆହ୍ୱାନ ଦେଇଛନ୍ତି ଏକ ଆରବୀୟ ସମ୍ଭାଦପତ୍ର 'ଓକାଜ୍' ଓ ଇଂରାଜୀ ସମ୍ଭାଦପତ୍ର 'ସାଉଦି ଗେଜେଟ୍'କୁ ସାକ୍ଷାତ୍କାର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ସମସ୍ତ ପ୍ରକାରର ସନ୍ତାସବାଦୀ ଓ ଉଗ୍ରବାଦର ଦୃଢ଼ ନିନ୍ଦା କରେ ଶ୍ରୀ ମୋଦି କହିଛନ୍ତି ସନ୍ତାସବାଦ ଓ ଉଗ୍ରବାଦର ବିପଦ ବିଶ୍ୱର ସମସ୍ତ ଦେଶକ୍ତ ଗ୍ରାସ କରିଛି ଓ ଏହାକୁ କୌଣସି ଜାତି ଧର୍ମ କିମ୍ବା ସଂସ୍କୃତି ସହ ଯୋଡ଼ାଯିବା ଉଦ୍ୟମକ୍ତ ସେ ପ୍ରତ୍ୟାଖ୍ୟାନ କରିଛନ୍ତି

ଏନ୍ଆଇଏ ପୁଲ୍ୱାମା ଜାତୀୟ ତଦନ୍ତ ସଂସ୍ଥା ଏନ୍ଆଇଏ ପୁଲ୍ୱାମା ସନ୍ତାସବାଦୀ ଆକ୍ରମଣର ଯାଞ୍ଚ୍ ପାଇଁ ଏକ ମାମଲା ରୁଜୁ କରିଛି

ୟୁଏସ୍ ଟ୍ରମ୍ପ୍ ପୁଲ୍ୱାମା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ପୁଲ୍ୱାମା ସନ୍ତାସବାଦୀ ଆକ୍ରମଣକୁ ସବୁଠୁ ଭୟାବହ ଆକ୍ରମଣ ଭାବେ ବର୍ଷ୍ଣନା କରି ସନ୍ତାସବାଦର ଦମନରେ ଭାରତକୁ ପୂର୍ଣ୍ଣ ସହଯୋଗ ପ୍ରଦାନ କରିବାକୁ କହିଛନ୍ତି ଏହି ଘୃଣ୍ୟ କାର୍ଯ୍ୟପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ କଠୋର ଦଶ୍ଚବିଧାନ କରିବା ଲାଗି ସେ ପାକିସ୍ତାନକୁ କହିଛନ୍ତି

ସେହି ବ୍ୟାଙ୍ଗୁଡ଼ିକର ପୁଞ୍ଜି ଆବଶ୍ୟକତାକୁ ପୂରଣ କରିବା ଓ ସେମାନଙ୍କର ଆର୍ଥିକ ବିକାଶ ପାଇଁ ଏହି ଅର୍ଥ ଦିଆଯିବ ଟ୍ୱିଟ୍ କରି ଆର୍ଥିକ ସେବା ସଚିବ ରାଜୀବ୍ କୁମାର କହିଛନ୍ତି ସେହି ବ୍ୟାଙ୍କ୍ଗୁଡ଼ିକୁ ପୁଞ୍ଜିଯୋଗାଣ ସହ ସେଗୁଡ଼ିକର କାର୍ଯ୍ୟ ସମ୍ପାଦନାରେ ଉନ୍ନତି ଘଟିବ

ରିଜର୍ଭ ବ୍ୟାଙ୍କ୍ର ଦ୍ରତ ସଂଶୋଧନ ମୂଳକ ପଦକ୍ଷେପ ଅଧୀନରେ ଏହି ବ୍ୟାଙ୍କ୍ଗୁଡ଼ିକ ଭଲ ପ୍ରଦର୍ଶନ କରୁଥିବା ବ୍ୟାଙ୍କ୍ ଶ୍ରେଣୀରେ ଆସୁଛନ୍ତି

ଏହି ଦୁଇ ବ୍ୟାଙ୍କ୍ କିଛିଦିନ ପୂର୍ବେ ନିୟନ୍ତ୍ରଣ ତଦାରଖ ଢାଞ୍ଚାର ପରିସର ବାହାରକୁ ଆସିଥିଲେ

ସେହିଦିନ ଖଣ୍ଡପୀଠର ଜଣେ ବିଚାରପତି ଏସ୍ଏ ବୋବ୍ଡେ ଅନୁପସ୍ଥିତ ଥିଲେ ପ୍ରଧାନ ବିଚାରପତିଙ୍କ ବ୍ୟତୀତ ଖଣ୍ଡପୀଠରେ ଜଷ୍ଟିସ୍ ବୋବ୍ଡେ ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ଼ କଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ଏସ୍ଏ ନକିର୍ ଅଛନ୍ତି

ଏସ୍ସି ଅମ୍ବାନୀ ସୁପ୍ରିମ୍କୋର୍ଟ ରିଲାଏନ୍ସ୍ କମ୍ୟୁନିକେସନ୍ସ୍ ଚେୟାର୍ମ୍ୟାନ୍ ଅନିଲ୍ ଅମ୍ଭାନୀଙ୍କୁ ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି

ସୀତାରମଣ ଏରୋ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଭାରତରେ ପୁଞ୍ଜିନିବେଶ କରିବାକୁ ଆନ୍ତର୍ଜାତିକ ପୁଞ୍ଜିନିବେଶକାରୀମାନଙ୍କୁ ଆମନ୍ତ୍ରଣ କରିଛନ୍ତି ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଭାରତରେ ସେମାନଙ୍କ ପାଇଁ ଏକ ବୃହତ୍ତର ବକାର ଥିବାର ସେ କହିଛନ୍ତି

ସେ କହିଛନ୍ତି ଭାରତ ଆକି ହାଲୁକା ଲଢୁଆ ବିମାନ ହାଲୁକା ଲଢୁଆ ହେଲିକପୁର ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ଓ ବୋଇଙ୍ଗ୍ ଯନ୍ତ୍ରାଂଶ ଉତ୍ପାଦନ କରୁଛି ଭାରତ ନେପାଳ ମାଳଦ୍ୱୀପ ଓ ମରିସସ୍ ଭଳି ଦେଶକୁ ଅତ୍ୟାଧୁନିକ ହାଲୁକା ହେଲିକପୁର ରପ୍ତାନୀ କରୁଛି ଓ ଆଫଗାନିସ୍ତାନକୁ ଚିଉଲ୍ ହେଲିକପ୍ଟର ରପ୍ତାନୀ କରୁଛି ସେ କହିଛନ୍ତି ଯନ୍ତ୍ରାଂଶ ନିର୍ମାଣକାରୀମାନେ ଭାରତରେ କାରଖାନା ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ପିଏମ୍ କୋରିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତିରେ ଦକ୍ଷିଣ କୋରିଆକୁ ଦୁଇ ଦିନ ଗସ୍ତରେ ଯିବେ ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ କଥାବାର୍ତ୍ତାର ଅଂଶସ୍ୱରୂପ ପ୍ରଧାନମନ୍ତ୍ରୀ ସେଠାକୁ ଯାଉଛନ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ କେ ଇନ୍ଙ୍କ ସହ ଶିଖର ବୈଠକସ୍ତରୀୟ କଥାବାର୍ଭା ସମେତ କୋରିଆର ନେତାମାନଙ୍କ ସହ ସେ ଆଲୋଚନା କରିବେ ଓ କୋରିଆର ଉଦ୍ୟୋଗପତି ଏବଂ ସେଠାରେ ଥିବା ଭାରତୀୟ ସମ୍ପ୍ରଦାୟ ଲୋକମାନଙ୍କ ସହ ବାର୍ତ୍ତାଳାପ କରିବେ ଇଡି ବାଡ୍ରା ରବର୍ଟ ବାଡ୍ରା ଆକି ନୂଆଦିଲ୍ଲୀରେ ପୁନର୍ବାର ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ରେ ହାଜର ହୋଇଛନ୍ତି ତାଙ୍କୁ ଜେରା କରିବାପାଇଁ ଆକି ସକାଳୁ ଇଡି ଅଫିସ୍ରେ ହାଜର ହେବାକୁ କୁହାଯାଇଥିଲା

ଚଳିତ ମାସ ପ୍ରାରମ୍ଭରେ ତାଙ୍କୁ ସେହି ମାମଲାରେ ଜେରା କରାଯାଇଥିଲା ତଦନ୍ତରେ ସହଯୋଗ କରିବାପାଇଁ ଦିଲ୍ଲୀର ଏକ ଅଦାଲତ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ